ସ୍ଚାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଦ୍ୟୁତ୍ ଚାଳିତ ଯାନ ଭଡ଼ା ଉପରେ ଜିଏସ୍ଟି ଲାଗ ହେବ ନାହି

ଘଟଣାସ୍କଳରେ ଏବେ ମଧ୍ୟ ଚାପା ଉତେକନା ଲାଗି ରହିଛି

ବରଗଡ଼ ବଷୋ ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗିରହିଥିବା ବେଳେ କୃଷି ବହୁଳ ବରଗଡ଼ ଜିଲ୍ଲାର ପଦମପୁର ଅଞ୍ଞଳରେ ବର୍ଷାର ଅଭାବ ଯୋଗୁଁ ଖରିଫ୍ ଚାଷ ଆଗେଇ ପାର୍ତନାହି ଗତ ତିନିବର୍ଷ ହେବ ମର୍ତ୍ତିର ଶିକାର ହୋଇ ଆସୁଥିବା ଚାଷୀମାନେ ଖରିଫ୍ ଚାଷ ନେଇ ଚିନ୍ତାରେ ରହିଛନ୍ତି ବରଗଡ଼ ଜିଲ୍ଲାର କେତେକ ଅଞଳରେ ବିକ୍ଷିପ୍ତ ବର୍ଷା ହୋଇଥିଲେ ମଧ୍ୟ ଚାଷୀମାନଙ୍ଙ୍ ସନ୍ତୁଷ କରିପାରୁନି